ଚ୍ୟାନେଲ୍ମାନଙ୍ଙୁ ଶ୍ରୀମନ୍ଦିର ପାଷିକୁ କିଛି ଅର୍ଥ ଦେବାକୁ କୁହାଯିବ

ପୂର୍ବରୁ କଟକ ଓ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରୁଥିବା ବସ୍ଗୁଡ଼ିକରେ କୌଣସି ପରିବର୍ତ୍ତନ ହେବ ନାହି ବଲାଙ୍ଗିର ସହରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

ଚଳିତବର୍ଷ ବିଳମ୍ୟରେ ଧାନମଣ୍ଡି ଖୋଲିଲା ମଣ୍ଣିରେ ବିକ୍ରି ପାଇଁ ଆସିଥିବା ଧାନ ପଡ଼ି ରହୁଥିବା ଚାଷୀ ଅଭିଯୋଗ କରିଛନ୍ତି ବର୍ଷା ଯୋଗୁଁ ଫସଲ ହାନୀ ହେବା ଆଶଙ୍କା ଥିବାରୁ ଚାଷୀ ତୁରନ୍ତ ମଣ୍ଣିରୁ ଧାନ ଉଠିବା ପାଇଁ ଦାବି କରିଛନ୍ତି

ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀଙ୍କ ଅଧ୍ଘକ୍ଷତାରେ ଅନୁଷ୍ପିତ ମିଲେଟ୍ ମିଶନ ବୈଠକରେ ଏହା ସ୍ତିର ହୋଇଛି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ସହ ସହରାଞ୍ଚଳରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବର ଚାହିଦାକୁ ପ୍ରୋସାହିତ କରିବା ପାଇଁ ଶ୍ରୀ ପାତ୍ବୀ ନିର୍ଦ୍ଦେଶ ଦେଇଛନ୍ତି

ଏହି ପ୍ରସ୍ତାବ ଅନ୍ୟଯାୟୀ ପ୍ରତି କାର୍ଡ୍ ପିଛା ଏକ ଟଙ୍କା ଦରରେ ଏକ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବାକୁ ଥିବା ବେଳେ ମାଲକାନଗିରି କିଲ୍ଲାର ହିତାଧିକାରୀଙ୍କୁ ଦୁଇ କିଲୋ ମାଣ୍ଡିଆ ମିଳିବ ବୋଲି ବୈଠକରୁ ସୂଚନା ମିଳିଛି

ପଣ୍କିମ ଓଡ଼ିଶାରେ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱେଭ୍ କାରି କରାଯାଇଛି